ଅପରପକ୍ଷରେ ଚୀନ୍ରୁ ବିଭିନୁ ଦେଶର ନାଗରିକ ଇତିମଧ୍ଧରେ ସ୍ୱଦେଶ ପ୍ରତ୍ୟାବର୍ଉନ କରିବାରେ ଲାଗିଛନ୍ତି

ସେହିପରି ଭାରତ ସମେତ ଆମେରିକା କାପାନ ରୁଷିଆ ବ୍ରିଟେନ୍ ଓ ପାକିସ୍ତାନ ଆଦି ଦେଶଗୁଡ଼ିକ ଚୀନ୍କୁ ବିମାନ ଉଡାଶ ଉପରେ କଟକଶା ଜାରି କରିଛନ୍ତି

ଦୀର୍ଘଦିନଧରି ତାଙ୍କୁ ଜ୍ୱର ଓ ଥଣ୍ତା ଛାଡୁନଥିଲା

ସୂଚନା ଅନୁସାରେ କୃଷି ନିର୍ଦ୍ଦେଶକ ଥିବାବେଳେ ଏକ ଲକ୍ଷ ଟଙ୍କା ଲାଞ ନେବା ମାମଲାରେ ବିଜୟ କେତନଙ୍ଙୁ ଗିରଫ କରାଯାଇଥିଲା

ଫଳରେ ଯାତ୍ରୀମାନଙ୍କ ଚିକାର ଶ୍ରୁଶି ଅନ୍ୟ ମହ୍ୟଜୀବୀମାନେ ସେମାନଙ୍କୁ ଉଦ୍ଧାର କରିଥିଲେ

ଫଳରେ ବରଗଡ ସହରରେ ଦୋକାନବଜାର ବନ୍ଦ ରହିଥିଲା

ଏଥିସହ ଆସନ୍ତା ଗୁରୁବାର ଓ ଶୁକ୍ରବାର କେତେକ କିଲ୍ଲାରେ ଘୂର୍ଷିଝଡ଼ ହେବାର ମଧ୍ଧ ସ୍ୟାବନା ରହିଛି